ଖୁବ୍ ଶୀଘ୍ର ଶିକ୍ଷାନୁଷ୍ଠାନ ଖୋଳିବାକୁ ଯାଉଛି

ମିଳିତ ଭାବେ ବର୍ଉମାନ ପର୍ଯ୍ୟନ୍ତ ଆମେ କରୋନାର ସଫଳ ମୁକାବିଲା କରିପାରିଛୁ

ସେହିପରି ଆଜିଠାରୁ ଦେବଗଡ଼ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ମଦିର ମସ୍ଜିଦ୍ ଓ ଚର୍ଚ୍ଚ ଖୋଲିଛି

ଅନ୍ୟପକ୍ଷରେ ଆଜିଠାରୁ ରେଭେନ୍ନା ବିଶ୍ୱବିଦ୍ୟାଳୟ ଖୋଲିଛି

ଫଳରେ ଶୀତର ପ୍ରକୋପ ହ୍ରାସ ପାଇଛି